ନୂଆଦିଲ୍ଲୀରେ ଆଜି ବିଜେପି ସଭାପତି ଜେପି ନଡ଼ୁ ତାଙ୍କୁ ପାର୍ଟିରେ ସାମିଲ୍ କରିଛନ୍ତି ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱପାଇଁ ତାଙ୍କୁ ପ୍ରଶଂସା କରି କହିଛନ୍ତି ଶ୍ରୀ ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ଶ୍ରୀ ସିନ୍ଧିଆ ପ୍ରଧାନମନ୍ତ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଶ୍ରୀ ନଡ୍ରାଙ୍କୁ ଧନ୍ୟବାଦ କଶାଇ ଲୋକମାନଙ୍କ ସେବା କରିବାପାଇଁ ସେମାନେ ତାଙ୍କୁ ଏକ ଉପଯୁକ୍ତ ମଞ୍ଚ ଦେଇଛନ୍ତି ବୋଲି କହିଛନ୍ତି ସେ କହିଛନ୍ତି କଂଗ୍ରେସ ପାର୍ଟିରେ ଥିବାବେଳେ ସେ ଦେଶର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇପାରି ନ ଥିବାରୁ ଅତ୍ୟନ୍ତ ଦୂଃଖିତ ଓ ମର୍ମାହତ ଥିଲେ ସେ କହିଛନ୍ତି କଂଗ୍ରେସ ବାସ୍ତବିକତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଓ ପୂର୍ବରୁ ଏହା ଯେଭଳି ଥିଲା ଆଜି ଆଉ ସେଭଳି ହୋଇ ରହି ନାର୍ହି

ବିଜେପି ମଧ୍ୟକୁ ତାଙ୍କୁ ସ୍ୱାଗତ କରି ଶ୍ରୀ ନଡ଼ୁ କହିଛନ୍ତି ଶ୍ରୀ ସିନ୍ଧିଆ ପାର୍ଟିରେ କଣେ ମୁଖ୍ୟଧାରାର ନେତା ଭାବେ କାର୍ଯ୍ୟ କରିବେ ଶ୍ରୀ ସିନ୍ଧିଆ ଗତକାଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ତାଙ୍କର ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ ଏହି ସମୟରେ ସେ କହିଥିଲେ ତାଙ୍କୁ ବର୍ତ୍ତମାନ ପାର୍ଟିରୁ ବାହାରିଯିବାକ୍ତ ହେବ ମଧ୍ୟପ୍ରଦେଶର ସାମ୍ପ୍ରତିକ ରାଜନୈତିକ ଘଟଣାବଳୀକୁ କଂଗ୍ରେସ ଗଣତନ୍ତ୍ର ପ୍ରତି ଏକ ଅପମାନ ବୋଲି ବର୍ଷନା କରିଛି ବରିଷ୍ଣ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ବିଭିନ୍ନ ରାଜ୍ୟର ଅଣ ବିଜେପି ସରକାରଗୁଡ଼ିକୁ ଅସ୍ଥିର କରିବାପାଇଁ ବିଜେପି ଅହରହ ପ୍ରୟାସ ଚଳାଇଛି ମଧ୍ୟପ୍ରଦେଶ ଏମ୍ଏଲ୍ଏ ମଧ୍ୟପ୍ରଦେଶରେ ରାଜନିତିକ ଅସ୍ଥିରତା ସୃଷ୍ଟି ହୋଇଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ନିଜ ନିଜର ଏମ୍ଏଲ୍ଏମାନଙ୍କ ଭୋପାଳରୁ ଅନ୍ୟ ସ୍ଥାନକୁ ନେଇଯାଇଛନ୍ତି ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସମେତ କଂଗ୍ରେସର ସମସ୍ତ ନେତା ସେମାନଙ୍କ ପ୍ରତି ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଥିବାର ଦାବି କର୍ରଛନ୍ତି ଖବର ଅନ୍ତସାରେ ବିଜେପି ଏମ୍ଏଲ୍ଏମାନଙ୍କୁ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମକୁ ପଠାଇ ଦିଆଯାଇଥାବଳେ କଂଗ୍ରେସ ଏମ୍ଏଲ୍ଏମାନଙ୍କୁ ରାଜସ୍ଥାନର କ୍ଷୟପୁରକୁ ପଠାଇ ଦିଆଯାଇଛି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ତଥା ସାଂସଦ ନକୁଳନାଥଙ୍କ ସମେତ ବହୁ ନେତା ସେମାନଙ୍କ ପ୍ରତି ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଥିବାର ଦାବି କରିଛନ୍ତି ଖବର ଅନୁସାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ଘନିଷ୍ଠ ସହଯୋଗୀ ସଜ୍ଜନ ସିଂ ବର୍ମା କଂଗ୍ରେସ ଏମ୍ଏଲ୍ଏମାନଙ୍କୁ ଦଳ ମଧ୍ୟକୁ ଫେରାଇ ଆଶିବାପାଇଁ ବେଙ୍ଗାଲୁରୁ ଯାଇଛନ୍ତି

ସେମାନଙ୍କ ମଧ୍ୟର୍ ଅନେକ ଏମ୍ଏଲ୍ଏ ମ୍ରଖ୍ୟମନ୍ତ୍ରୀ କମଳନାଥଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଥିବାର କଂଗ୍ରେସ ନେତାମାନେ ଦାବି କର୍ରଛନ୍ତି

ସେମାନଙ୍କୁ ଜୟପୁର ନିକଟସ୍ଥ ଏକ ହୋଟେଲ୍ରେ ରଖାଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍ ଓ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ଆଜି ସନ୍ଧ୍ୟାରେ ସେମାନଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ତଚୀ ରହିଛି ପ୍ରହଲ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି କଂଗ୍ରେସର୍ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସଫା ଦେବାରେ ବିଜେପିର କୌଣସି ହାତ ନାହିଁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କଂଗ୍ରେସ ଏହାର ନିଜର ନେତାମାନଙ୍କୁ ହାତରେ ରଖିବାରେ ମଧ୍ୟ ଅସମର୍ଥ

ଲୋକସଭା କାର୍ଯ୍ୟଧାରା ଚାଲିଥିବାବେଳେ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଯୋଗୁଁ ସେମାନଙ୍କ ନିଲମ୍ବନ କରାଯାଇଥିଲା

ଆସାମ ବ୍ୟତୀତ ବାକି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବାସଗୃହ ତାଲିକା ପ୍ରସ୍ତୁତ ଓ ବାସଗୃହ ଗଶନା ସହିତ ଜାତୀୟ ଜନସଂଖ୍ୟା ପଞ୍ଜିକା ଏନ୍ପିଆର୍ରେ ସଂଶୋଧନ କରାଯିବ

କାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତିକୁ ନେଇ ଚିନ୍ତା ପ୍ରକଟ କରୁଥିବା ରାଜ୍ୟଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି ଆର୍ଏସ୍ କରୋନା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଇରାନ୍ରେ ଅଟକି ରହିଥିବା ସମସ୍ତ ଭାରତୀୟଙ୍କର ଉପଯ୍ରକ୍ତ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କ ଦେଶକୁ ଫେରାଇ ଆଶିବା ଓ ସେମାନଙ୍କର ନିରାପତ୍ତାକୁ ନିଶିତ କରିବାକୁ ସରକାର ସମ୍ପର୍ଷ୍ଣ ପ୍ରତିଶ୍ରତିବଦ୍ଧ ରାଜ୍ୟସଭାରେ ଏକ ବିବୃତ୍ତି ଦେଇ ସେ କହିଛନ୍ତି କରୋନା ଭୂତାଣ୍ର ସଂକ୍ରମଣ ଉପରେ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଓ କ୍ୟାବିନେଟ୍ ସଚିବାଳୟ ତୀକ୍ଷ୍ଣ ନଜର ରଖିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ସମ୍ଭନ୍ଧୀୟ ସମସ୍ତ ଘଟଣା ଓ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସରକାର ନେଉଥିବା ପଦକ୍ଷେପଗ୍ରଡ଼ିକର ବ୍ୟକ୍ତିଗତ ଭାବେ ତଦାରଖ କର୍ରଛନ୍ତି

ବିଶ୍ୱର ବିଭିନ୍ନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସରକାର ବିଭିନ୍ନ ଦେଶରେ ଥିବା ଭାରତୀୟମାନଙ୍କୁ ସେଠାରୁ ଖାଲି କରି ଆଶିବା କାର୍ଯ୍ୟ ଚଳାଇଛନ୍ତି

ଇରାନ୍ରେ ଥିବା ଭାରତୀୟ ତୀର୍ଥଯାତ୍ରୀ ଛାତ୍ରଛାତ୍ରୀ ଓ ମହ୍ୟଜୀବୀମାନଙ୍କର ସୁରକ୍ଷାକୁ ନିଣ୍ଚିତ କରିବାପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି

ସେହି ରକ୍ତ ନମୁନାଗୁଡ଼ିକର ଏମ୍ସ୍ରେ ପରୀକ୍ଷା କରାଯାଉଛି

ସେଠାରେ ଏକ ଗବେଷଣାଗାର ସ୍ଥାପନ କରିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ପରୀକ୍ଷା ସାମଗ୍ରୀ ମଧ୍ୟ ପଠାଯାଇଛି

ସେହିସବ୍ର ବ୍ୟକ୍ତିମାନଙ୍କ ଶରୀରରେ ଭୂତାଣୁ ଥିବା ବିଷୟରେ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ

ଏହି ସମୟ ମଧ୍ୟରେ ସେମାନଙ୍କର ନିଯୁକ୍ତିକର୍ତ୍ତାମାନଙ୍କୁ ସେମାନଙ୍କଠାରୁ ସେମାନଙ୍କ ଘରୁ କାମ ଆଦାୟ କରିବାକୁ ପରାମର୍ଶ ଦିଆଯାଇଛି ହେଲ୍ଥ୍ ଆଡ୍ଭାଇଜର୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ଜନସାଧାରଣଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବାପାଇଁ ଲଗାତାର ଭାବେ ପରାମର୍ଶ ଓ ମୌଳିକ ସୁରକ୍ଷା ପଦକ୍ଷେପ ବିଷୟରେ ଅବଗତ କରୁଛି ଲୋକମାନଙ୍କୁ ଏକ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ନ ହେବାପାଇଁ ପରାମର୍ଶ ଦିଆଯାଉଛି ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କାଶ କିମ୍ବା କ୍ୱରର ଲକ୍ଷଣ ଦେଖାଦେବ ତେବେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ହୋଇ ରହିବାପାଇଁ ସତର୍କ କରାଯାଉଛି ସାବୁନ୍ରେ ହାତ ନ ଧୋଇ ଆଖି ନାକ କିୟା ମୁହଁରେ ହାତ ନ ଲଗାଇବାପାଇଁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଉଛି ତା'ଛଡ଼ା ସର୍ବସାଧାରଣ ସ୍ଥାନମାନଙ୍କରେ ଛେପଖଙ୍କାର ନ ପକାଇବାକୁ ମଧ୍ୟ କୁହାଯାଉଛି ଲୋକମାନଙ୍କୁ ବାରମ୍ଭାର ସାବୁନ୍ରେ ହାତ ଧୋଇବାପାଇଁ ପରାମର୍ଶ ଦିଆଯିବା ସହ ହାତରେ ସାନିଟାଇଜର୍ ଲଗାଇବାପାଇଁ ମଧ୍ୟ କୁହାଯାଉଛି କାଶିବା ଓ ଝିଙ୍କିବା ସମୟରେ ନାକ ଓ ମୁହଁକୁ ରୁମାଲ୍ କିମ୍ବା ଟିସ୍ ପେପର୍ଦ୍ୱାରା ଆବୂତ୍ତ ରଖିବାପାଇଁ ପରାମର୍ଶ ଦିଆଯାଉଛି ବ୍ୟବହାର କରାଯାଇଥିବା ଟିସ୍ ପେପର୍ଗୁଡ଼ିକୁ ତୁରନ୍ତ ବନ୍ଦ୍ ଥିବା ଡଷ୍ଟବିନ୍ ମଧ୍ୟରେ ପକାଇଦେବାପାଇଁ କୁହାଯାଉଛି